ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଏହା ହେଉଛି ତୂତୀୟ କିସ୍ତିର ଅର୍ଥ

ପ୍ରେସିଡେଣ୍ଟ ଅଡିନାନ୍ସ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବା ଓ କୃଷକମାନଙ୍କୁ ସହାୟତା ପ୍ରଦାନ ଲକ୍ଷ୍ୟରେ ଜାରି କରାଯାଇଥିବା ଦୁଇଟି ଅଧ୍ୟାଦେଶକୁ ସ୍ୱୀକୃତି ପ୍ରଦାନ କରିଛନ୍ତି

କିଛି ଦିନ ତଳେ ଏହି ଦୁଇଟି ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଥିଲା ଏହି ଦୁଇଟି ଅଧ୍ୟାଦେଶ କୃଷକମାନଙ୍କୁ ସେମାନଙ୍କର କୃଷିଜାତ ସାମଗ୍ରୀ ବିକ୍ରୟ ପାଇଁ ମୁକ୍ତ ବ୍ୟବସାୟର ସୁବିଧା ପ୍ରଦାନ ସହିତ ନିଜ ପସନ୍ଦର କ୍ରେତା ଚୟନ କରିବାରେ ସହାୟକ ହେବ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଏହି ଅଧ୍ୟାଦେଶ ସମ୍ପର୍କରେ ସୂଚନା ଦେବା ସହ ଏହି ସଂସ୍କାରଗୁଡ଼ିକ ନିଜ ନିଜ ରାଜ୍ୟରେ କାର୍ଯ୍ୟକାରୀ କରାଇବା ଦିଗରେ ସହଯୋଗ କରିବାକୁ କହିଛନ୍ତି

ମାଇ ଲାଇଫ୍ ମାଇ ୟୋଗା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ହେଲେ ପ୍ରତିଯୋଗୀମାନେ ନିଜର ପ୍ରାୟ ତିନି ମିନିଟ୍ର ଭିଡ଼ିଓକୁ ସାମାଜିକ ଗଶମାଧ୍ୟମ ଆକାଉଷ୍ଟରେ ଛାଡ଼ିବାକୁ ହେବ ଏହାକୁ ଆୟୁଷ ମନ୍ତ୍ରଣାଳୟକୁ ପଠାଇବାକୁ ପଡ଼ିବ ତାଛଡ଼ା ପ୍ରତିଯୋଗୀମାନଙ୍କୁ ସେମାନଙ୍କର ସାମାଜିକ ଗଣମାଧ୍ୟମର କମେଷ୍ଟ ବିଭାଗରେ ମାଇ ଲାଇଫ୍ ମାଇ ୟୋଗା ହାସ୍ଟ୍ୟାଗ୍ କରିବାକୁ ପଡ଼ିବ ବିଜେତା ମାନଙ୍କୁ ଏକ ଲକ୍ଷ ଟଙ୍କା ପୁରସ୍କାର ଆକାରରେ ଦିଆଯିବ

ଗୋଟିଏ ଦିନ ଭିତରେ ଏତେ ସଂଖ୍ୟକ ଲୋକ ସଂକ୍ରମିତ ହେବା ଏହା ହେଉଛି ପ୍ରଥମ ଘଟଣା

ଏହି ଅଧ୍ୟାଦେଶ ଅନୁଯାୟୀ କୋଭିଡ୍ ନାଇଣ୍ଟିନ୍ ପରିସ୍ଥିତି ପରିପ୍ରେକ୍ଷୀରେ ଋଣ ଫେରସ୍ତ କରିନଥିବା ସଂସ୍ଥାକୁ ଦେବାଳିଆ ଘୋଷଣା କରାଯାଇ ପାରିବ ନାହିଁ

ପିଏମ୍ ରୁଆଣ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ରୁଆଶ୍ଡାର ରାଷ୍ଟ୍ରପତି ପଲ୍ କଗାମେଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରିଛନ୍ତି

ଏହି ଗାଇଗୁଡ଼ିକ ଶିଶୁମାନଙ୍କ ପାଇଁ ଦୁଗ୍ରର ଉପଲବ୍ଧତାକୁ ବୃଦ୍ଧି କରାଇବା ସହିତ କୃଷକମାନଙ୍କ ଆୟ ବଢ଼ାଇ ପାରିଛି ବୋଲି ଶ୍ରୀ କଗାମେ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ମହାମାରୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଓ ଅର୍ଥନୀତି ପାଇଁ ଯେଉଁ ଆହ୍ୱାନ ସୃଷ୍ଟି କରିଛି ଉଭୟ ନେତା ସେ ସମ୍ପର୍କରେ ଆଲୋଚନା କରିଛନ୍ତି ଏହି ସଂକଟର ମୁକାବିଲା ଓ ଜନସାଧାରଣଙ୍କର ସୁରକ୍ଷା ପାଇଁ ଦୁଇ ଦେଶ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସେମାନେ କଥାବାର୍ତ୍ତା କରିଛନ୍ତି ସାମ୍ପ୍ରତିକ ସଂକଟ କାଳରେ ଦୁଇ ଦେଶରେ ଅଟକି ରହିଥିବା ପରସ୍କରର ନାଗରିକମାନଙ୍କୁ ଯଥାସ୍ୟବ ସହାୟତା ଯୋଗାଇ ଦେବା ପାଇଁ ଉଭୟ ନେତା ସହମତ ହୋଇଛନ୍ତି ଇଣ୍ଡିଆ ଚାଇନା ଭାରତ ଓ ଚୀନ୍ ଦୁଇଦେଶ ମଧ୍ୟରେ ଥିବା ମତପାର୍ଥକ୍ୟକୁ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ଦୂର କରିବା ପାଇଁ ସହମତ ହୋଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପୂର୍ବ ଏସିଆ ଦାୟିତ୍ୱରେ ଥିବା ଯୁଗ୍ମ ସଚିବ ନବୀନ ଶ୍ରୀବାସ୍ତବା ଚୀନ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ଉ ଜିଆଂଘାଓଙ୍କ ସହ ଗତକାଲି ଏ ସମ୍ପର୍କରେ ଆଲୋଚନା କରିଛନ୍ତି ବୈଠକ କାଳରେ ଉଭୟ ପକ୍ଷ ବର୍ତ୍ତମାନର ଘଟଣା କ୍ରମ ସମେତ ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିତିକୁ ସମୀକ୍ଷା କରିଛନ୍ତି ବିଶ୍ୱର ସାମ୍ପ୍ରତିକ ପରିସ୍ଥିତିରେ ସ୍ଥିରତା ଆଣିବା ଦିଗରେ ଭାରତ ଓ ଚୀନ୍ ମଧ୍ୟରେ ଶାନ୍ତିପୂର୍ଣ୍ଣ ସ୍ଥିର ଏବଂ ସନ୍ତୁଳିତ ସମ୍ପର୍କ ଏକ ସକାରାତ୍ମକ ଆଭିମୁଖ୍ୟ ରଖିବ ବୋଲି ଦୁଇ ଦେଶର ନେତା ଯେଉଁ ସହମତିରେ ପହଞ୍ଚିଥିଲେ ଏହି ବୈଠକ କାଳରେ ଉଭୟ ପକ୍ଷ ତାକୁ ସ୍କରଣ କରିଛନ୍ତି ଉଭୟପକ୍ଷ କୋଭିଡ୍ ନାଇଷ୍ଟିନ୍ ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଆହ୍ୱାନକୁ ନେଇ ନିଜ ନିଜର ମତାମତ ରଖିବା ସହିତ ବିଭିନ୍ନ ଦ୍ୱିପକ୍ଷିୟ ପ୍ରସଙ୍ଗ ଉପରେ ସହଯୋଗକୁ ନେଇ ଆଲୋଚନା କରିଛନ୍ତି ସେଫ୍ ଅନଲାଇନ୍ ଲର୍ଣ୍ଣିଂ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ସମୟରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସୁରକ୍ଷିତ ଅନ୍ଲାଇନ୍ ଶିକ୍ଷାଦାନ ବ୍ୟବସ୍ଥା ସମ୍ପନ୍ଧୀୟ ଏକ ପୁସ୍ତିକାର ଶୁଭାରୟ କରିଛନ୍ତି ନୂଆଦିଲ୍ଲୀରୁ ଭିଡ଼ିଓ କନ୍ଫରେନ୍ ି ମାଧ୍ୟମରେ ଏହି ପୁସ୍ତିକାର ଉନ୍ଦୋଚନ କରି ମନ୍ତ୍ରୀ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଭଳି ପରିସ୍ଥିତିରେ ଅନ୍ଲାଇନ୍ ଶିକ୍ଷାଦାନ ପଦ୍ଧତି ବୃଦ୍ଧି ପାଇଛି ଓ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ଅନ୍ଲାଇନ୍ ବ୍ୟବସ୍କା ମାଧ୍ୟମରେ ଶିକ୍ଷାଦାନ କରୁଛନ୍ତି ସେ କହିଛନ୍ତି ଛାତ୍ରଛାତ୍ରୀ ଓ ପିଲାମାନଙ୍କ ପାଇଁ ସୁରକ୍ଷିତ ଓ ନିରାପଦ ଅନ୍ଲାଇନ୍ ଶିକ୍ଷା ଗ୍ରହଣ ବ୍ୟବସ୍ଥା ଯୋଗାଇ ଦେବାକୁ ଉଭୟ ମାନବ ସମ୍ଭଳ ବିକାଶ ମନ୍ତ୍ରଶାଳୟ ଓ ଏନ୍ସିଇଆର୍ଟି ପ୍ରତିଶ୍ରତିବଦ୍ଧ ସେ ପୁଣି କହିଛନ୍ତି ଏନ୍ସିଇଆର୍ଟି ଓ ୟୁନେସ୍କୋ ମିଳିତ ଭାବେ ଏହି ପୁସ୍ତିକାକୁ ପ୍ରସ୍ତୁତ କରିଛନ୍ତି ଏହା ଦ୍ୱାରା ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ସଚେତନ କରାଯାଇ ପାରିବ ଓ ସାଇବର ଅପରାଧ କ୍ଷେତ୍ରରେ ଠିକ୍ ସମୟରେ ପଦକ୍ଷେପ ନିଆଯାଇ ପାରିବ ଯେଉଁମାନେ ସାଇବର ଅପରାଧର ଶିକାର ହେଉଛନ୍ତି ସେମାନେ ଏ ସଂକ୍ରାନ୍ତରେ ତୁରନ୍ତ ଜଣାଇବାକୁ ଶ୍ରୀ ନିଶଙ୍କ ନିବେଦନ କରିଛନ୍ତି ୟୁନେସ୍କୋ ନିର୍ଦ୍ଦେଶକ ଓ ଭାରତ ପାଇଁ ୟୁନେସ୍କୋର ପ୍ରତିନିଧି ଏରିକି ଫାଲ୍ଚ କହିଛନ୍ତି ୟୁନେସ୍କୋ ସମସ୍ତ ଛାତ୍ରଛାତ୍ରୀ ଓ ପିଲାମାନଙ୍କୁ ଏକ ଉତ୍ତମ ତଥା ସାମୁହିକ ଶିକ୍ଷା ସୁବିଧା ପ୍ରଦାନ କରିବାକୁ ବଚନବଦ୍ଧ ସେ କହିଛନ୍ତି ଏହି ସ୍ବଚନା ପୁସ୍ତିକାରେ ସାଇବର ଅପରାଧ ସମ୍ପନ୍ଧୀୟ ବିଷୟଗୁଡ଼ିକର ଉଲ୍ଲେଖ ରହିଛି ଓ ସେଗୁଡ଼ିକରୁ କିଭଳି ନିଜକୁ ସୁରକ୍ଷିତ ରଖାଯାଇ ପାରିବ ତାହାର ଉପାୟମାନ ଦିଆଯାଇଛି

ରୋଡ୍ ମୋଟାଲିଟି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ରାଜପଥରେ ମନୁଷ୍ୟ ଓ ପ୍ରାଣୀଙ୍କର ଦୁର୍ଘଟଣାଜନିତ ମୃତ୍ୟୁ ରୋକିବା ଉପରେ ଏକ ଜାତୀୟ ସଚେତନତା ଅଭିଯାନର ଶୁଭାରମ୍ଭ କରିଛନ୍ତି ଭିଡ଼ିଓ କନ୍ଫରେନ୍ନ ମାଧ୍ୟମରେ ଏହି ଅଭିଯାନର ଶୁଭାରମ୍ଭ କରି ଶ୍ରୀ ଗଡ଼କରୀ ସଡ଼କରେ ମୃତ୍ୟୁକୁ ରୋକିବା କିମ୍ବା ହ୍ରାସ କରିବା ଦିଗରେ ଜନସାଧାରଣଙ୍କୁ ସଚେତନ କରିବା ତଥା ଶିକ୍ଷା ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ପରିବେଶ ଓ ଏହାର ସୁରକ୍ଷା ମାନବ ଜୀବନ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି

ରାସ୍ତାଘାଟରେ ପ୍ରାଣୀଙ୍କର ଜୀବନକୁ ସୁରକ୍ଷା ଦେବାର ଆବଶ୍ୟକତା ସମ୍ପର୍କରେ ତାଙ୍କ ମନ୍ତ୍ରଣାଳୟ ସଚେତନ ବୋଲି ଶ୍ରୀ ଗଡ଼କରୀ କହିଛନ୍ତି